ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ଅଜିତ୍ ୱାଡେକରଙ୍କର ମ୍ବମ୍ଭାରେ ପରଲୋକ ହୋଇଯାଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କ୍ରିକେଟ୍ ଜଗତ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି

ପିଏମ୍ ବାଜପେୟୀ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଗୁରୁତର ରହିଛି

ଗତକାଲି ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍ସ୍ ଯାଇ ଶ୍ରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ସେହିଭଳି କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ସ୍କୁତି ଇରାନୀ ରୋବାଇ ମନ୍ତ୍ରୀ ପୀୟୁଷ ଗୋଏଲ୍ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ କିତେନ୍ଦ୍ର ସିଂ ହର୍ଷବର୍ଦ୍ଧନ ମଧ୍ୟ ଏମ୍ସ୍ ଯାଇ ଏହି ଅସୁସ୍ଥ ନେତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଡାକ୍ତରମାନଙ୍କ ସହିତ ଆଲୋଚନା କରିଛନ୍ତି ଚଳିତ ବର୍ଷ ଜୁନ୍ ମାସରୁ ଶ୍ରୀ ବାଜପେୟୀ ଏମ୍ସ୍ରେ ଚିକିହାଧୀନ ଅଛନ୍ତି

ପ୍ରବଳ ବର୍ଷା ଫଳରେ ରେଳ ସଡ଼କ ଓ ଆକାଶପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି କୋଚି ବିମାନବନ୍ଦରରୁ ଆସନ୍ତା ଶନିବାର ପର୍ଯ୍ୟନ୍ତ ସମସ୍ତ ବିମାନ ଚଳାଚଳକୁ ବାତିଲ କରାଯାଇଛି ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍ ଏକ ଉଚ୍ଚସ୍ତରୀୟ ବୈଠକରେ ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଉଦ୍ଧାର କାର୍ଯ୍ୟରେ ରାଜ୍ୟ ସରକାରଙ୍କ ସହାୟତା ଲାଗି ଅଧିକ ସଂଖ୍ୟକ ଫୋର୍ସ ଦେବାପାଇଁ କେନ୍ଦ୍ରକୁ ଅନୁରୋଧ କରାଯିବ ବୋଳି ବୈଠକରେ ନିଷ୍ପତ୍ତି ନିଆଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏହି ବିପଦ ସମୟରେ ରାଜ୍ୟବାସୀଙ୍କ ସହିତ କେନ୍ଦ୍ର ସରକାର ଦୂଢ଼ଭାବେ ରହିଛନ୍ତି ଏବଂ ସମସ୍ତ ପ୍ରକାର ଆବଶ୍ୟକ ସହାୟତା ଯୋଗାଇଦେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି ଗତ ସନ୍ଧ୍ୟାରେ ଏ ସମ୍ପର୍କରେ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି ରାଜ୍ୟର ବନ୍ୟା ପରିସ୍ଥିତି ସମ୍ପର୍କରେ ଶ୍ରୀ ବିଜୟନ୍ଙ୍କ ସହିତ ସେ ବିସ୍ଚୃତ ଭାବେ ଆଳୋଚନା କରିଛନ୍ତି ଇତିମଧ୍ୟରେ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ ଆସନ୍ତା ଶନିବାର ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି କେଟ୍ଲୀ ରୁପୀ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀ କହିଛନ୍ତି ବୈଦେଶିକ ବିନିମୟ ମୁଦ୍ରା ବଜାରରେ ଯେକୌଣସି ଉତ୍ଥାନ ପତନ ପରିସ୍ଥିତିର ମୁକାବିଲାପାଇଁ ଦେଶରେ ପ୍ରଚୁର ପରିମାଣର ବୈଦେଶିକ ବିନିମୟ ମୁଦ୍ରା ମହକୁଦ୍ ରହିଛି

ସେ କହିଛନ୍ତି ଟର୍କିର ସାମ୍ପ୍ରତିକ ଘଟଣାବଳୀ ସମଗ୍ର ବିଶ୍ୱପାଇଁ ଅସୁବିଧା ସୃଷ୍ଟି କରିବା ଯୋଗୁଁ ବିକାଶୋନୁଖୀ ଦେଶଗୁଡ଼ିକପାଇଁ ବୈଦେଶିକ ବିନିମୟ ମୁଦ୍ରା କ୍ଷେତ୍ରରେ ସଙ୍କଟ ସୃଷ୍ଟି ହେବା ସହ ଡଲାର ମଜବୁତ୍ ରହିଛି ସେ କହିଛନ୍ତି ଦେଶର ମୋଟ ଅର୍ଥନୈତିକ ଭିଭିଭୂମି ସୁଦୃତ୍ ରହିଛି ବୈଦେଶିକ ବିନିମୟ ମୁଦ୍ରା ବଜାରରେ ଉତ୍ଥାନ ପତନ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ଶ୍ରୀ କେଟ୍ଲୀ କହିଛନ୍ତି ଏହାପୂର୍ବରୁ ଅର୍ଥନୈତିକ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗ କହିଥିଲେ ବାହ୍ୟ ପ୍ରଭାବରୁ ଟଙ୍କାର ମୂଲ୍ୟ କମୁଛି ଏବଂ ଏଥିରେ ବିବ୍ରତ ହେବାର କୌଣସି କାରଣ ନାହିଁ

ମଧ୍ୟପ୍ରଦେଶ ଛତିଶଗଡ଼ ମିକ୍କୋରାମ୍ ଓ ରାଜସ୍ଥାନରେ ଆସନ୍ତା ଡିସେମ୍ବର ମାସରେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ପରିଚାଳନା କରିବାକୁ କମିଶନ୍ ପ୍ରସ୍ତୁତ କି ବୋଲି ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ରାଓ୍ୱତ ଏହା କହିଛନ୍ତି ତେବେ ସେ କହିଛନ୍ତି ଲୋକସଭାପାଇଁ ଆଗୁଆ ନିର୍ବାଚନ କରାଯିବା ପ୍ରସଙ୍ଗ ସମ୍ପର୍ଶ୍ଣ କାନ୍ଧନିକ

ନାଇଡ୍ ଚିଲ୍ଡ୍ରେନ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ପିଲାମାନଙ୍କୁ ଦେଶର ସାଂସ୍କୃତିକ ଐତିହ୍ୟ ଓ ପରମ୍ପରା ସମ୍ପର୍କରେ ଶିକ୍ଷା ଦେବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ଏହାଦ୍ୱାରା ସେମାନେ ଅନେକ କଥା ଶିକ୍ଷା କରିପାରିବେ ବୋଲି ସେ କହିଛନ୍ତି ଗତକାଲି ଦିଲ୍ଲୀରେ ବିଭିନ୍ନ ସ୍କୁଲ୍ର ଛାତ୍ରଛାତ୍ରୀଙ୍କୁ ଭେଟିବା ଅବସରରେ ଉପରାଷ୍ଟ୍ରପତି କହିଛନ୍ତି ପିଲାମାନଙ୍କୁ ଉତ୍ତମ ଶିକ୍ଷା ସହ ଉତ୍ତମ ଆଚରଣ ଶିକ୍ଷା ଦିଆଯିବା ଉଚିତ ଘରେ କେବଳ ମାତୃଭାଷାରେ କଥାବାର୍ତ୍ତା କରିବାକୁ ପିଲାମାନଙ୍କୁ ଶିକ୍ଷା ଦିଆଯିବା ଉଚିତ ବୋଲି ସେ ମତ ଦେଇଛନ୍ତି

ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କ୍ରିକେଟ୍ ଜଗତର ବହୁ ଖ୍ୟାତନାମା ବ୍ୟକ୍ତିତ୍ୱ ଅଜିତ୍ ୱାଡେକରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି

ସେ ଜଣେ ଚମତ୍କାର ବାମହାତୀ ବ୍ୟାଟ୍ସ୍ମ୍ୟାନ୍ ଓ ଆଦର୍ଶସ୍ଥାନୀୟ ଅଧିନାୟକ ଥିଲେ ବୋଲି ସେ ତାଙ୍କ ଶୋକବାର୍ତ୍ତାରେ କହିଚନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ୱେଡେକର ଜଣେ ମହାନ୍ ବ୍ୟାଟ୍ସ୍ମ୍ୟାନ୍ ଓ ଚମତ୍କାର ଅଧିନାୟକ ଥିଲେ ଯାହାଙ୍କ ନେତୃତ୍ୱରେ ଭାରତ ସ୍କରଣୀୟ ବିଜୟ ହାସଲ କରିପାରିଥିଲା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼୍ନାବୀସ୍ ଏବଂ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ଼ର କର୍ମକର୍ତ୍ତାମାନେ ମଧ୍ୟ ୱାଡେକରଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି

ଭାସିଯାଇଥିବା ଲୋକଙ୍କର ପତ୍ତା ଏପର୍ଯ୍ୟନ୍ତ ମିଳି ନାହିଁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀର ଏକ ଦଳ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟରେ ଲାଗିଛି ହେଲିକପ୍ଟର ସାହାଯ୍ୟରେ ଜଳଭଣ୍ଡାରର ତଳମୁଣ୍ଡରେ ନିଖୋଜ ଲୋକମାନଙ୍କୁ ଖୋଜାଯାଉଛି

ଦିଲ୍ଲୀ ଯମୁନା ଦିଲ୍ଲୀ ନିକଟରେ ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି

ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ସଜାଗ ରହିଛି

ଉଭୟ ଭାରତ ଓ ପାକିସ୍ତାନ ସୈନ୍ୟଙ୍କ ମଧ୍ୟରେ ପ୍ରବଳ ଗୁଳିଗୋଳା ବିନିମୟ ଚାଲିଛି ଏଥିରେ ଧନଜୀବନ ହାନିର କୌଣସି ଖବର ମିଳି ନାହିଁ ପାକିସ୍ତାନ ପଟୁ ପ୍ରଥମେ ବିନା କାରଣରେ ଗୁଳିଗୋଳା ମାଡ଼ ଆରମ୍ଭ ହେବାରୁ ଭାରତ ପକ୍ଷରୁ ତାହାର କଡ଼ା ଜବାବ ଦିଆଯାଇଛି

ତେଶେ ଦେଶର ପୂର୍ବାଞ୍ଚଳ ସହର ଗଜନୀରେ କିଛିଦିନ ଧରି ଚାଲିଥିବା ହିଂସାକାଶ୍ତରେ ବହୁ ସାଧାରଣ ଲୋକ ମୃତାହତ ହୋଇଛନ୍ତି ସେଠାରେ ପରିସ୍ଥିତି କ୍ରମଶଃ ସ୍ୱାଭାବିକ ହେଉଛି

ଟର୍କୀ ଏବେ ମୁଦ୍ରା ସଙ୍କଟର ସମ୍ମୁଖୀନ ହେଉଥିବାରୁ ତା'ର ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ କାତାର ଏହି ପଦକ୍ଷେପ ନେଇଛି ଆମେରିକା ସହ ତିକ୍ତତା ସୃଷ୍ଟି ପରେ ଟର୍କୀର ଅର୍ଥବ୍ୟବସ୍ଥାରେ ଅସ୍ଥିରତା ଦେଖାଦେଇଛି ନାଟୋର ସଦସ୍ୟ ଥିବା ଟର୍କୀ ରାଜନୈତିକ ଦୃଷ୍ଟିରୁ ଆମେରିକାର ସହଯୋଗୀ ହୋଇଥିଲେ ହେଁ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଅବନତି ଘଟିଛି

ସେଠାରେ ଏକ ସଡ଼କ ପୋଲ ଭୁଷ୍ମୁଡ଼ି ପଡ଼ିବା ପରେ ସରକାର ଏହି ପଦକ୍ଷେପ ନେବା ସହ ଏହାର ପୁନଃନିର୍ମାଣ ପାଇଁ ତୁରନ୍ତ ଅର୍ଥ ଯୋଗାଇ ଦେଇଛନ୍ତି

ଏହାକୁ କେନ୍ଦ୍ରକରି ସେଠାରେ ହିଂସାକାଣ୍ଡ ଓ ଅସ୍ଥିରତା ସୂଷ୍ଟି ହେବାରୁ ସମ୍ପୁକ୍ତ ରାଜ୍ୟ ସରକାରଙ୍କ ପରାମର୍ଶକ୍ରମେ ଜରୁରୀ ଅବସ୍ଥା ଜାରି କରାଯାଇଛି

ତେବେ ଏହି ଫଳାଫଳକୁ ଦେଶର ପ୍ରମୁଖ ବିରୋଧ ଦଳମାନେ ପ୍ରତ୍ୟାଖ୍ୟାନ କରିଛନ୍ତି